ସ୍ୱରାଷ୍ଟ୍ରମନ୍ତୀ ଅମିତ ଶାହାଙ୍କ ଅଧ୍ଘକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମାଓ ଅଧ୍ଘୁଷିତ ଅଞ୍ଚଳରେ ମାଓ ସମସ୍ୟା ଓ ଏହାର ପ୍ରତିକାର ଉପରେ ଆଲୋଚନା ହୋଇଛି

ମାଲକାନଗିରି ଓ ନବରଙ୍ଙପୁର ଜିଲ୍ଲାରେ ତୁରନ୍ତ ରେଳ ସଂଯୋଗ ପାଇଁ ମଧ୍ଧ ଦାବି କରାଯାଇଛି